ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କତିକ ଦଳ ପ୍ରତିଦିନ ସନ୍ଧ୍ୟାରେ କଳାପ୍ରଦର୍ଶନ କରିବେ

ଏଥିରେ ଅନ୍ୟମାନଙ୍ଙ ମଧ୍ଘରେ ପୂର୍ବତନ ମନ୍ତୀ ମନମୋହନ ସାମଲ ଓ ବିରୋଧୀ ଦଳ ଉପନେତା ତଥା ବିଧାୟକ ବିଷ୍ଡ ସେଠି ପ୍ରମୁଖ ଯୋଗଦେଇଥିଲେ